ଏହି ସଂରକ୍ଷଣ ବ୍ୟବସ୍ଥା ଆସନ୍ତାବର୍ଷ ଜାନୁଆରୀ ମାସରେ ଶେଷ ହୋଇଯିବ

ଏହି ବିଲ୍ ଉପରେ ଗୃହରେ ଚାଲିଥିବା ଆଲୋଚନାର ଉତ୍ତର ଦେଇ କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ସମାଜରେ ଦୀର୍ଘଦିନ ଧରି ଅନୁସ୍ତଚିତ କାତି ଓ ଉପକାତି ବର୍ଗର ଲୋକେ ଅବହେଳିତ ଅବସ୍ଥାରେ ରହିଆସୁଥିବାରୁ ଏହି ବିଲ୍ର କାର୍ଯ୍ୟକାଳ ସଂପ୍ରସାରଣ କରାଯାଇଛି ରାଜନୈତିକ ସଂରକ୍ଷଣ ବ୍ୟବସ୍ଥା ସେମାନଙ୍କ ପ୍ରତି ସଂପ୍ରସାରିତ କରାଯାଇଥିବା ଦୂଷ୍ଟିର୍ ଆଗାମୀ ଦିନରେ ଏହି ଅବହେଳିତ ବର୍ଗରୁ ନୃତନ ନେତୃତ୍ୱର ସମ୍ଭାବନା ରହିଛି ଘରୋଇ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ପ୍ରସଙ୍ଗରେ ଶ୍ରୀ ପ୍ରସାଦ କହିଛନ୍ତି ଘରୋଇ ଶିଳ୍ପଗୁଡ଼ିକୁ ଏ ସଂପର୍କରେ ଅଧିକ ସଚେତନ କରାଯାଉଛି ସେହିଭଳି ବିଚାର ବିଭାଗରେ ଅବହେଳିତ ବର୍ଗର୍ ପ୍ରତିନିଧିତ୍ୱକୁ ବୃଦ୍ଧି କରିବା ଦିଗରେ ସରକାର ସୁପ୍ରିମକୋର୍ଟଙ୍କ ସହିତ ମିଶି କାର୍ଯ୍ୟ କର୍ରୁଛନ୍ତି ଏହା ଦ୍ୱାରା ଏହି ବର୍ଗରୁ ପ୍ରତିଭାବାନ ବ୍ୟକ୍ତିମାନେ ଦେଶ ପ୍ରତି ସେମାନଙ୍କର ସେବା ଉହର୍ଗ କରିପାରିବାର ସୁଯୋଗ ପାଇବେ ବୋଲି ଶ୍ରୀ ପ୍ରସାଦ କହିଚ୍ଛନ୍ତି

ଏଥିସହିତ ଏହି ବିଲ୍ଟି ସଂସଦରେ ପାରିତ ହୋଇଛି

ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ଅସ୍ତଶସ୍ତ ରଖିବା ସୀମାକୁ ହ୍ରାସକରିବା ସହିତ ଏହି ନିୟମ ଉଲ୍ଲୁଂଘନ କଲେ କୋରିମାନା ଅର୍ଥ ବୃଦ୍ଧି କରିବା ହେଉଛି ଏହି ବିଲ୍ର ମ୍ରଖ୍ୟ ଉଦ୍ଦେଶ୍ୟ

ଗୃହରେ ଚାଲିଥିବା ଏ ସଂପର୍କିତ ଆଲୋଚନାର ଉତ୍ତର ଦେଇ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଜିକିଷନ ରେଡ୍ରୀ କହିଛନ୍ତି କନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବେଆଇନଭାବେ ଅସ୍ତଶସ୍ତ ନିର୍ମାଣ ଏବଂ ଏହାର ଚୋରାଚାଲାଣ ଆଦି କାର୍ଯ୍ୟକଳାପକ୍ ନିୟନ୍ତ୍ରଣ କରିବା ବ୍ୟବସ୍ଥା ମଧ୍ୟ ଏହି ବିଲ୍ରେ ରହିଛି ସେହିଭଳି ଏହି ବେଆଇନ କାର୍ଯ୍ୟରେ ସଂପ୍ଚକ୍ତି ଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୂତ୍ କାର୍ଯ୍ୟାନ୍ଷ୍ଠାନ ଲାଗି ଏହି ବିଲ୍ରେ ବ୍ୟବସ୍ଥା ରହିଛି ଅସ୍ପଶସ୍ତ ଲାଇସେନ୍ବଧାରୀଙ୍କ ନିକଟରେ ପ୍ରତ୍ୟେକ ଗୁଳିର ସିରିଏଲ୍ ନମ୍ଭର ଉପରେ ତୀକ୍ଷ୍କ ନକର ରଖିବା ପାଇଁ ମଧ୍ୟ ସରକାର ବିଚାର କରୁଛନ୍ତି

ନ୍ତନ ବ୍ୟବସ୍ଥା ଅନୁଯାୟୀ ଏଣିକି ଲାଇସେନ୍ସପ୍ରାପ୍ତ ବ୍ୟକ୍ତି ନିଜ ପାଖରେ କେବଳ ଦୁଇଟି ବନ୍ଧୁକ ରଖିପାରିବେ ବୋଲି ଶ୍ରୀ ରେଡ଼ୁୀ କହିଛନ୍ତି ଆର୍ଏସ୍ ଓ୍ୱାଟର ଡିସ୍କସନ୍ ଜଳକୁ ରାଜ୍ୟ ତାଲିକାରୁ ଯୁଗ୍ମ ତାଲିକାକୁ ଆଶିବା ଲାଗି କେନ୍ଦ୍ର ସରକାରଙ୍କର କୌଣସି ପ୍ରସ୍ତାବ ନାହିଁ ବୋଲି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ ସିଂ ସ୍ୱଷ୍ଟ କରିଛନ୍ତି ଗତକାଲି ରାଜ୍ୟସଭାରେ ସଂପ୍ରତି ଦେଶରେ ଦେଖାଯାଇଥିବା ଜଳ ସଂକଟକୁ ନିୟନ୍ତ୍ରଣ କରିବା ଲାଗି ଜାତୀୟ ଜଳ ସେଚନ ପ୍ରକଳ୍ପଗୁଡ଼ିକୁ ସଂପୂର୍ଣ୍ଣ କରିବା ଏବଂ ଜଳକୁ ରାଜ୍ୟ ତାଲିକାରୁ ଯୁଗ୍ମ ତାଲିକାକୁ ସ୍ଥାନିତ କରିବା ଉଦ୍ଦେଶ୍ୟରେ ଆଗତ ଏକ ପ୍ରସ୍ତାବର ଆଲୋଚନାରେ ଭାଗ ନେଇ ଶ୍ରୀ ସିଂ କହିଛନ୍ତି ସମ୍ଭିଧାନ କାର୍ଯ୍ୟକାରୀ ହେବା ଦିନରୁ ଜଳକୁ ରାଜ୍ୟ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଆସୁଛି ପ୍ରଚଳିତ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରିବାକୁ କେନ୍ଦ୍ର ସରକାର ଚାହୁଁ ନାହାନ୍ତି ପୂର୍ବରୁ ଏହି ପ୍ରସ୍ତାବକୁ ଆଗତ କରି କଂଗ୍ରେସର ବରିଷ୍ଣ ନେତା ଡକ୍ଟର କେଭିପି ରାମଚନ୍ଦ୍ରରାଓ ବର୍ତ୍ତମାନ ଦେଶରେ ଦେଖାଦେଇଥିବା ଜଳସମସ୍ୟା ଉପରେ ଉଦ୍ବେଗ ପ୍ରକାଶ କରିଥିଲେ ସେ କହିଥିଲେ ଆନ୍ତଃରାଜ୍ୟ ବିବାଦ ଜମି ଅଧିଗ୍ରହଣ ଏବଂ ଆର୍ଥିକ ସମସ୍ୟା ଏହି ଜାତୀୟ କଳସେଚନ ପ୍ରକଚ୍ଚଗୁଡ଼ିକର ଅଗ୍ରଗତି ଦିଗରେ ବାଧା ସୃଷ୍ଟି କରୁଛି ଏହି ପରିପ୍ରେକ୍ଷୀରେ ଜଳକୁ ଯୁଗ୍ମ ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ଦାବି କରିବା ସହ କେନ୍ଦ୍ର ଓ ରାଜ୍ୟ ଉଭୟ ଏହି ଦିଗରେ କାର୍ଯ୍ୟ କରି ସମସ୍ୟାର ସମାଧାନ କରିପାରିବେ ବୋଲି ଶ୍ରୀ ରାଓ ମତବ୍ୟକ୍ତ କରିଛନ୍ତି

ଟେଲିକମ୍ ନିୟନ୍ତ୍ରକ ସଂସ୍ଥା ଟ୍ରାଇ ଏ ନେଇ ଗତକାଲି ଏକ ବିଙ୍କପ୍ତି ଜାରୀ କରିଛି ଏହି ନୂତନ ନିୟମ ଅନୁଯାୟୀ ସମାନ ସର୍କଲରେ ଗୋଟିଏ ନେଟୱାର୍କରୁ ଅନ୍ୟ ନେଟୱାର୍କକୁ ପୋର୍ଟାବିଲିଟି ପାଇଁ ତିନିଦିନ ସମୟ ଲାଗିବ ଏବଂ ଅନ୍ୟ ସର୍କଲ ପାଇଁ ପାଞ୍ଚଟି କାର୍ଯ୍ୟକାରୀ ଦିବସରେ ଏହା ସମାପ୍ତ ହେବ ପୂର୍ବରୁ ଏଥିପାଇଁ ଏକ ସପ୍ତାହ ଲାଗୁଥିଲା ଟ୍ରାଇ ଅନୁସାରେ କର୍ପୋରେଟ ମୋବାଇଲ୍ ସଂଯୁକ୍ତି ନେଇ କୌଣସି ପରିବର୍ତ୍ତନ ହୋଇନାହିଁ

ଝାଡ଼ଖଣ୍ଡ ଇଲେକସନ୍ ଝାଡ଼ଖଣ୍ଡର ତୃତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି

ସେହି ଜିଲ୍ଲାଗୁଡ଼ିକ ମଧ୍ୟରେ ରାଞ୍ଚି ହଜାରିବାଗ୍ ଗିରିଡି ବୋକାରୋ ଚତ୍ରା ରାମଗଡ଼ ଷଢ଼େଇକଳା ଖରସୁଆଁ ଓ କୋଡରମା ରହିଛି

ଗତକାଲି ପ୍ରଚାରର ଶେଷ ଦିନରେ ରାଜନୈତିକ ଦଳଗୁଡ଼ିକର ତୁଙ୍ଗନେତାମାନେ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଶେଷ ଉଦ୍ୟମ କରିଥିଲେ

ଟ୍ରମ୍ପ ଇମ୍ପିଚ୍ମେଣ୍ଟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୁଦ୍ଧରେ ମହାଭିଯୋଗ ପ୍ରସ୍ତାବ ସମ୍ମିଧାନର ଦୁଇଟି ଧାରା ଅନୁସାରେ ଆଗତ କରାଯାଇଛି ବୋଲି ଯୁକ୍ତରାଷ୍ଟ୍ର ଆମେରିକା ହାଉସ୍ କ୍ରୁଡ଼ିସିଆରୀ କମିଟି ମତବ୍ୟକ୍ତ କରିଛନ୍ତି କମିଟିର ମୁଖ୍ୟ ଜେରୀ ନେଡଲର ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ପ୍ରଥମ ଧାରା ଅନୁଯାୟୀ ଟ୍ରମ୍ପ୍ଙ୍କ ବିରୁଦ୍ଧରେ କ୍ଷମତାର ଦୁରୁପଯୋଗ କରିଥିବା ଅଭିଯୋଗ ଆସିଥିବା ବେଳେ ଦ୍ୱିତୀୟ ଧାରା ଅନୁଯାୟୀ କଂଗ୍ରେସକୁ ବାଧା ଦେବା ନେଇ ତାଙ୍କୁ ଦୋଷାରୋପ କରାଯାଇଛି ହାଉସ୍ ଅଫ କ୍ଷୁଡ଼ିସିଆରି ଚଳିତ ସପ୍ତାହରେ ଏହାକୁ ହାଉସ୍ ଅଫ୍ ରିପ୍ରେଜେଷ୍ଟେଟିଭ୍କୁ ପଠାଇବା ନେଇ ଭୋଟ୍ କରିବ ବୋଲି ଆଶା କରାଯାଉଛି ଯଦି ହାଉସ୍ ଏହାକୁ ଅନୁମୋଦନ କରେ ତେବେ ସିନେଟ ଏହାର ବିଚାର କରି ରାଷ୍ଟ୍ରପତିଙ୍କୁ ତାଙ୍କ ପଦରୁ ହଟାଇବା ନେଇ ନିଷ୍ପଭି ନେବ ଇତିମଧ୍ୟରେ ହ୍ପାଇଟ୍ ହାଉସ୍ କହିଛି ଯେ ସିନେଟରେ ବିଚାର ସମୟରେ ଟ୍ରମ୍ପ କୌଣସି ଭୁଲ କରିନାହାନ୍ତି ଏବଂ ଦୁଇଟିଯାକ ଅଭିଯୋଗ ଭିତ୍ତିହୀନ ବୋଲି ଦର୍ଶାଇବେ ଆଲ୍କେରିଆ ପିଏମ୍ ଜେଲ୍ଡ ଆଲ୍ଜେରିଆର ଦୁଇଜଣ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଦୁର୍ନୀତିରେ ସଫପୃକ୍ତି ଅଭିଯୋଗରେ ସ୍ଥାନୀୟ ଏକ ଅଦାଲତ ଜେଲ୍ଦଣ୍ଡାଦେଶ ଦେଇଛନ୍ତି ଆସନ୍ତାକାଲି ସେଠାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଗତକାଲି ଅଦାଲତଙ୍କ ଏହି ରାୟ ପ୍ରକାଶ ପାଇଛି

ବ୍ୟାଡମିଣ୍ଟନ ଚୀନ୍ର ଗ୍ୱାଙ୍ଗ୍ଝୋରେ ଆରମ୍ଭ ହୋଇଥିବା ବିଡବ୍ଲଏଫ୍ ଓ୍ୱାର୍ଲଡ ଟୁର୍ ଫାଇନାଲ୍ ପ୍ରତିଯୋଗିତାରେ ଭାରତୀୟ ଖେଳାଳି ପିଭି ସିନ୍ଧୁ ଆଜିଠାରୁ ତାଙ୍କର ଅଭିଯାନ ଆରମ୍ଭ କରିବେ ଆଜି ସେ ଜାପାନର ଆକାନେ ୟାମାଗୁଚ୍ଚିଙ୍କ ସହିତ ମୁକାବିଲା କରିବେ ସିନ୍ଧୁଙ୍କ ବ୍ୟତୀତ ଏହି ପ୍ରତିଯୋଗିତାର ସିଙ୍ଗଲ୍ ବର୍ଗରେ ସାଇନା ନେହୱାଲ କିଦାୟୀ ଶ୍ରୀକାନ୍ତ ପିକାଶ୍ୟପ ଏବଂ ବି ସାଇପ୍ରଣୀତ ମଧ୍ୟ ଭାଗ ନେଇଛନ୍ତି ସେହିଭଳି ପୁରୁଷ ଡବଲ୍ସ ବର୍ଗରେ ସାତ୍ସିକ ସାଇରାଜ ରାଙ୍କିରେଡ୍ରୀ ଓ ଚିରାଗ ସେଟ୍ଟ ଭାରତର ପ୍ରତିନିଧିତ୍ୱ କରିବେ ମହିଳା ଡବଲ୍ସରେ ଅଶ୍ୱିନୀ ପୋନାପ୍ସା ଓ ଏନ୍ ସିକ୍କି ରେଡ୍ଜୀ ଭାଗ ନେଇଥିବା ବେଳେ ମିକ୍ନ ଡବଲ୍ସ୍ ବର୍ଗରେ ଏନ୍ ସିକ୍କି ରେଡ୍ଡି ଏବଂ ପ୍ରଣବ ଜେରୀ ଚୋପ୍ରା ଏହି ପ୍ରତିଯୋଗିତାରେ ଭାରତର ପ୍ରତିନିଧୂତ୍ୱ କରିବେ

ଏହାଛଡ଼ା ଏହି ଖେଳର ପ୍ରତ୍ୟକ୍ଷ ଧାରାବିବରଣୀ ରାଜଧାନୀ ଏବଂ ଏଫ୍ଏମ୍ ରେନ୍ବୋ ନେଟୱାର୍କରେ ମଧ୍ୟ ଶୁଣାଯାଇ ପାରିବ

ଏହି ସିରିଜ୍ ପରେ ଭାରତ ଏବଂ ଓ୍ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆସନ୍ତା ରବିବାରଠାରୁ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଆରମ୍ଭ ହେବ